ଗ୍ରାମାଅଳରେ ବସବାସ କରୁଥିବା ଗରିବ ଏବଂ ଅତି ଗରିବ ପରିବାରର ଜୀବିକାରେ ଉନ୍ନତି ଆଶିବାପାଇଁ ରାକ୍ୟ ସରକାରଙ୍କର ବିଭିନ୍ ବିଭାଗ ଏ ଦିଗରେ କାର୍ଯ୍ୟ କରିବେ

କୋଭିଡ୍ ନାଇକ୍ଷିନ୍ଦ୍ୱାରା କ୍ଷତିଗ୍ରସ୍ତ ମହିଳା ସ୍ୱୟଂ ସହାୟକ ଗୋଷୀର ସଭ୍ୟା ଓ ସେମାନଙ୍କ ପରିବାରର ଉଦ୍ୟୋଗଗୁଡ଼ିକୁ ଏହି ପ୍ୟାକେଜ୍ ମାଧ୍ଧମରେ ପୁନଃ କାର୍ଯ୍ୟକ୍ଷମ କରାଯାଇପାରିବ ଏହାଦ୍ୱାରା ସ୍ୱୟଂ ସହାୟକ ଗୋଷୀଦ୍ୱାରା ପରିଚାଳିତ ଉଦ୍ୟୋଗର ବିକାଶ ହୋଇପାରିବ

ସେହିପରି ପ୍ଲାଜ୍ମା ଦାନ କରୁଥିବା ବ୍ୟକ୍ତିମାନଙ୍କୁ ଉସାହିତ କରି ଅଧିକ ସଂଖ୍ୟାରେ ପ୍ଲାକ୍ମା ସଂଗ୍ରହ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି

କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ ଏବଂ ବିଭିନ୍ନ ସ୍ଥାନରେ ଲକ୍ ସଟ୍ଡାଉନ୍ ଯୋଗୁଁ ଯାତାୟତରେ ସମସ୍ୟା ସୃଷ୍ଟି ହେବା ଆଶଙ୍କାକୁ ଦୃଷ୍ଟିରେ ରଖ୍ ମୁଖ୍ୟମନ୍ତୀ ଏହି ଅନୁରୋଧ କରିଛନ୍ତି

ତେବେ ଲଗାଶ ବର୍ଷା ଯୋଗୁଁ କେତେକ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ଧ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ମଦ ବିଭାଗ ସର୍ବୋଚ ଯନ୍ତୀ ଜ୍ୟୋତିର୍ମୟ ରଥ କହିଛନ୍ତି

ତଳିଆ ଅଞ୍ଞଳରେ ପାଶି ପଶି ଯେପରି କୌଣସି ଧନ ଜୀବନ ନଷ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ଜେନା କହିଛନ୍ତି